ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ପହଞ୍ଚବା ପରେ ସେ ଟୁମ୍କୁର୍ ଜୁନିୟର୍ କଲେଜ ପଡ଼ିଆରେ ଆୟୋକିତ କୃଷି ପୁରସ୍କାର ପ୍ରଦାନ ଉହବରେ ଅଂଶଗ୍ରହଣ କରିବେ

ଚଳିତ ବିଜ୍ଞାନ ସମ୍ମିଳନୀର ବିଷୟବସ୍ତ ହେଉଛି 'ଗ୍ରାମୀଣ ବିକାଶ ପାଇଁ ବିଞ୍କାନ ଓ ପ୍ରଯୁକ୍ତି ବିଦ୍ୟା' ୟୁପି ସିଏଏ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ବିରୋଧ ଦଳଗ୍ରଡ଼ିକ ପ୍ରଚାର କର୍ଥିବା ମିଥ୍ୟା ଓ ଭ୍ରମାତ୍ମକ ସ୍ୱଚନା ବିରୋଧରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଉତ୍ତର ପ୍ରଦେଶ ବିକେପି ରାଜ୍ୟ ଶାଖା ପକ୍ଷର୍ତ ଏକ ପାଞ୍ଚଦିନିଆ ବ୍ୟକ୍ତିଗତ ସମ୍ପର୍କ ଅଭିଯାନ ଆରମ୍ଭ କରାଯାଇଛି ଏହି ଅଭିଯାନ ମାଧ୍ୟମରେ ସଂଶୋଧିତ ଆଇନ ସମ୍ପର୍କରେ ଲୋକଙ୍କୁ ପ୍ରକୃତ ତଥ୍ୟ ଦିଆଯାଉଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଆଇନ ଲୋକଙ୍କଠାର୍ ନାଗରିକତା ଛିନ୍ନ କରିବାପାଇଁ ନୁହେଁ ବରଂ ନାଗରିକତା ପ୍ରଦାନ କରିବାପାଇଁ ଉଦ୍ଦିଷ୍ଟ ବୋଲି ଦଳୀୟ କର୍ମୀମାନେ ଲୋକଙ୍କୁ ବୁଝାଉଛନ୍ତି ଦଳର ପ୍ରମୁଖ କର୍ମୀମାନେ ସମାଜର ସଚେତନ ବର୍ଗ ଯେପରିକି ଡାକ୍ତର ଆଇନଜୀବୀ ପ୍ରଫେସର ଶିକ୍ଷକ ଓ ଅବସରପ୍ରାପ୍ତ ଅଧିକାରୀମାନଙ୍କ ସହ ଏହି ଆଇନ ସମ୍ପର୍କରେ ଆଲୋଚନା କର୍ରଛନ୍ତି

ଟିଏନ୍ କାଉଣ୍ଟିଂ ତାମିଲ୍ନାଡ଼ୁରେ ପଞ୍ଚାୟତ ନିର୍ବାଚନର ଭୋଟ୍ଗଣତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କାରି ରହିଛି

ଜିଲ୍ଲା ପରିଷଦ ଭଳି ପଦଗୁଡ଼ିକ ପାଇଁ ଦଳୀୟ ଚିହ୍ ବ୍ୟବହାର କରାଯାଇଥିଲାବେଳେ ଗ୍ରାମ ପଞ୍ଚାୟତ ସଭାପତି ଓ ୱାର୍ଡ଼ମେମ୍ବର ପଦଗୁଡ଼ିକ ପାଇଁ ନିର୍ଦ୍ଦଳୀୟ ଚିହ୍ନ ବ୍ୟବହାର କରାଯାଇଥିଲା ଆଜି ରାତି ସୁଦ୍ଧା ର୍ନିବାଚନ ଫଳାଫଳ ମିଳିବା ନେଇ ଆଶା କରାଯାଉଛି

ଏଥିପାଇଁ ଭୋଟଗଣନା କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଏଥିସହ ସେ ସେଠାରେ ଏନ୍ଡିଆର୍ଏଫ୍ ଏକାଡେମୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଜାତୀୟ ଅଗ୍ରିସେବା ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ଉହବରେ ସେ ବୀରତ୍ୱପାଇଁ ରାଷ୍ଟ୍ରପତି ସେବା ପଦକ ମଧ୍ୟ ପ୍ରଦାନ କରିବେ ଏହି ଉତ୍ସବରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗ ଦେବେ

ସେ ମୋବାଇଲ୍ ସିମ୍କାର୍ଡ଼ ବ୍ୟବସାୟ କରିବା ସହ କିଲ୍ଲାରେ ଲସ୍କର ଇ ଡଇବା ସନ୍ତାସବାଦୀଙ୍କୁ ଏକାଧିକ ସିମ୍କାର୍ଡ଼ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି ସେ ଲସ୍କର ଇ ତଇବା ସହ ସମ୍ପୁକ୍ତ ଥିବା ତଦନ୍ତ ସମୟରେ ଜଣାପଡ଼ିଛି

ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ

ଉତ୍ତର ପ୍ରଦେଶର ସୁଲ୍ତାନପୁରରେ କନ୍କିତ ଡିପି ତ୍ରିପାଠୀ କଲେଜ ସମୟରେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ ତାଙ୍କ ବିୟୋଗରେ ଦଳର ନେତା ସୁପ୍ରିୟା ସ୍କୁଲେ ଗଭୀର ଶୋକ ପ୍ରକାଶ କରିଛନ୍ତି ଆର୍ବିଆଇ ଆପ୍ ମୋବାଇଲ୍ ସହାୟତାରେ ନୋଟ୍ ଚିହ୍ନିବାପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ 'ମନି' ନାମକ ଏକ ମୋବାଇଲ୍ ଆପ୍ ବ୍ୟବସ୍ଥା ଆରମ୍ଭ କରିଛି ଏହା ସାହାଯ୍ୟରେ ନେତ୍ରହୀନ ବ୍ୟକ୍ତିମାନେ ସହଜରେ ବିଭିନ୍ନ ମୂଲ୍ୟର ନୋଟ୍ଗୁଡ଼ିକୁ ଚିହ୍ନଟ କରିପାରିବେ ଏହି ଆପ୍ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଅପରେଟିଙ୍ଗ୍ ବ୍ୟବସ୍ଥାରେ ଉପଲହ୍ଧ ହେଉଛି ଗତକାଲି ମୁମ୍ଭାଇଠାରେ ରିକର୍ଭ ବ୍ୟାଙ୍କ୍ର ଗଭର୍ଷର ଶକ୍ତିକାନ୍ତ ଦାସ ଏହି ଆପ୍ର ଶୁଭାରମ୍ଭ କରିଥିଲେ

ନୋଟ୍ଟିକୁ ମୋବାଇଲ୍ ଫୋନ୍ର କ୍ୟାମେରାରେ ସ୍କାନ୍ କଲେ ଆପ୍ ମାଧ୍ୟମରେ ଏହି ନୋଟ୍ଟି କେତେ ଟଙ୍କାର ତାହା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଶ୍ରଣିହେବ ଟ୍ରାଇ ଉପଭୋକ୍ତାମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟେଲିକମ୍ ନିୟାମକ ପ୍ରାଧିକରଣ ଟ୍ରାଇ କେବୁଲ୍ ଏବଂ ପ୍ରସାରଣ ସେବା ନିୟମରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛି ତଦନୁସାରେ କେବୁଲ୍ ଟିଭି ବ୍ୟବହାରକାରୀମାନେ ଅଞ୍ଚ ଦେୟ ଦେଇ ଅଧିକରୁ ଅଧିକ ଚ୍ୟାନେଲ୍ ଦେଖିବାର ସୁଯୋଗ ପାଇବେ

ଟ୍ରାଇ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଉପଭୋକ୍ତାମାନଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି

ପରେ ଏହାକୁ ଆଂଶିକ ଭାବେ ସଫା କରାଯାଇଥିଲା

ଓ୍ୱେବ୍ସାଇଟ୍ରେ ଭିଡ଼ ଯୋଗୁଁ ଯେଉଁମାନେ ଅନ୍ଲାଇନ୍ରେ ଆବେଦନ କରିପାରି ନାହାନ୍ତି ସେମାନଙ୍କୁ ଏହା ସହାୟକ ହେବ

ଏଥିଲାଗି ଉଦ୍ଦିଷ୍ଟ ମ୍ରଖ୍ୟ ଉତ୍ସବ ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମସ୍ଥାନ ପାଟନା ସାହିବର ତକ୍ହାଟସ୍ଥିତ ଶ୍ରୀ ହର୍ମନ୍ଦିର ସାହିବ ଗୁରୁଦ୍ୱାରରେ ଅନୁଷ୍ଠିତ ହେଉଛି ସେଠାରେ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି ଶ୍ରଦ୍ଧାଳୁମାନଙ୍କପାଇଁ ସ୍ୱତନ୍ତ୍ର ଲଙ୍ଗର୍ ବ୍ୟବସ୍ଥା କରାଯାଇଛି

ସେ ଜଣେ ଆଧ୍ୟାତ୍ମିକ ଦିଗ୍ଦ୍ରଷ୍ଟା ଦାର୍ଶନିକ କବି ଓ ଯୋଦ୍ଧା ଭାବରେ ପ୍ରତିଷ୍ଠିତ ହୋଇପାରିଥିଲେ ଶିଖ୍ ଧର୍ମପାଇଁ ତାଙ୍କର ଅବଦାନ ତାଙ୍କୁ ଜଣେ ଅନନ୍ୟ ଗୁରୁ ଭାବରେ ମର୍ଯ୍ୟାଦା ଦେଇଛି ଇୟର୍ ଏଣ୍ଡ୍ ପଞ୍ଚାୟତିରାଜ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର କାର୍ଯ୍ୟକର୍ତ୍ତାଙ୍କ ସାମର୍ଥ୍ୟ ବିକାଶ ସହିତ ସେମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରିବା ସକାଶେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ଏହି ପଦକ୍ଷେପଗୁଡ଼ିକ ଜରିଆରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ପ୍ରଶାସନିକ ଭିଭି଼ମି ଓ ମୌଳିକ ସୁବିଧାଗୁଡ଼ିକୁ ମଜବୁତ୍ କରାଯିବ

ମଧ୍ୟପ୍ରଦେଶର ପଣ୍ଢିମ ଭାଗର କେତେକ ଅଞ୍ଚଳ ଓ ରାଜସ୍ଥାନର ପୂର୍ବାଞ୍ଚଳରେ ମଧ୍ୟ ଶୀତର ପ୍ରକୋପ ବୃଦ୍ଧି ପାଇବ ଗତକାଲି ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ଶୀତର ପ୍ରକୋପ ହ୍ରାସ ପାଇଥିଲା ଇତିମଧ୍ୟରେ ବିହାରର ପାଟନା ଗୟା ନୌୱାଡ଼ା ଓ ରୋହତାଶ୍ କିଲ୍ଲାଗୁଡ଼ିକରେ ସାମାନ୍ୟ ବର୍ଷା ହୋଇଯାଇଛି